ଏବଂ ସାରା ରାଜ୍ୟରେ ଶୀତ ଲହରୀ ଜାରି

ସେ କହିଛନ୍ତି ଏହି ବଟ୍ଲିଂ ପ୍ଲାଣ୍ ପ୍ରଧାନମନ୍ତୀଙ୍କ କଲ୍ୟାଶକାରୀ ଯୋଜନା

ସିଂହଦେଓ ଉଚ୍ଚଶିକ୍ଷା କୁଷି ମହ୍ୟସଂପଦ ଓ ପଶୁପାଳନ ମନ୍ତୀ ଡକୁର ଅରୁଣ ସାହୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ

ଆକି ଏହାକୁ କେନ୍ଦ୍ରକରି ଛାତ୍ରଛାତ୍ରୀମାେନ ଗେଟ୍ ଆଗରେ ଧାରଣା ଦେବା ସହ ନିୟମିତ ଭାବେ ଶିକ୍ଷାଦାନ ପାଇଁ ଦାବି କରିଛନ୍ତି

ସେହି ବ୍ୟାଚ୍ର ଆଇଏଏସ୍ ଭି ଜୟକୁମାରଙ୍କୁ ଆୟୁଷ୍ ନିର୍ଦ୍ଦେଶକ ଭାବେ ଅବସ୍ରାପିତ କରାଯାଇଛି

ସେହିଭଳି ସୁନ୍ଦରଗଡ଼ ଦେବଗଡ଼ ଅନୁଗୁଳ ମୟରଭଞ୍ଞ ପୁରୀ ଖୋର୍ବ୍ବାରେ ଘନକୁହୁଡ଼ି କାରି ରହିବ

ଗତକାଲି ରାଜ୍ୟର ସର୍ବନିମୁ ତାପମାତ୍ରା ଫୁଲବାଶୀରେ ରେକର୍ଡ କରାଯାଇଛି